ଏହାଛଡ଼ା ଅତିକ୍ଷୁଦ୍ର ଖାଦ୍ୟ ଉଦ୍ୟୋଗ ପ୍ରାଣୀଧନ ପ୍ରତିଷେଧକ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଔଷଧୀୟ ବୃକ୍ଷ ରୋପଣ ମହୁମାଛି ଚାଷ ଏବଂ ଫଳ ଓ ପନିପରିବା ଚାଷ ପାଇଁ ମଧ୍ୟ ଯୋଜନାମାନ ଘୋଷଣା କରାଯାଇଛି ଶ୍ରୀମତୀ ସୀତାରମଣ ସରକାର କୃଷି ଉତ୍ପାଦକ ସଙ୍ଗଠନ ପ୍ରାଥମିକ କୃଷି ସମବାୟ ସମିତି କୃଷି ଉଦ୍ୟୋଗୀ ଏବଂ ଷ୍ଟାର୍ଟ ଅପ୍ସ୍ ଗୁଡ଼ିକୁ ଏହି ପାଖିରୁ ଆର୍ଥକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସେ କହିଛନ୍ତି ଶୀତଳ ଭଷ୍ଠାର ଶୃଙ୍ଖଳ ସୁବିଧା ଓ ଅମଳ ପରବର୍ତ୍ତୀ ପରିଚାଳନା ଭିଭିମି ପର୍ଯ୍ୟାପ୍ତ ହୋଇ ନ ଥିବାରୁ ଏହା କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବଜାର ଦର ମଧ୍ୟରେ ତାରତମ୍ୟ ସୂଷ୍ଟି କରୁଛି

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀର ଯଥାର୍ଥ ମିଲ୍ୟ ମିଳିବା ଉଦ୍ଦେଶ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ସଂଶୋଧନ କରାଯାଇଛି ଏହାଫଳରେ ଆଳୁ ଡାଲି ପିଆଜ ସମେତ ଅନ୍ୟ କେତେକ ଖାଦ୍ୟ ପଦାର୍ଥକ୍ ନିୟନ୍ତ୍ରଣମ୍ରକ୍ତ କରାଯାଇଛି ପିଏମ୍ ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଦ୍ୱାରା ଘୋଷଣା କରାଯାଇଥିବା ପଦକ୍ଷେପଗୁଡ଼ିକର ପ୍ରଶଂସା କରିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ଏହିସବ୍ ପଦକ୍ଷେପ ଗ୍ରାମୀଣ ଅର୍ଥନୀତି କଠୋର ପରିଶ୍ରମୀ କୃଷକ ମତ୍ୟଜୀବୀ ପ୍ରାଣୀଧନ ବିକାଶ ଓ ଦୁଗ୍ର ଉତ୍ପାଦନ କ୍ଷେତ୍ରକୁ ସହାୟତା ଯୋଗାଇଦେବ କୃଷକମାନଙ୍କର ଆୟ ବୃଦ୍ଧି ଉଦ୍ଦେଶ୍ୟରେ କୃଷିକ୍ଷେତ୍ରପାଇଁ ଘୋଷିତ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ପ୍ରଧାନମନ୍ତ୍ରୀ ବିଶେଷଭାବେ ସ୍ୱାଗତ କରିଛନ୍ତି ହର୍ଷବର୍ଦ୍ଧନ କିଓଏମ୍ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ପଞ୍ଚଦଶ ମନ୍ତ୍ରୀଗୋଷୀ ବୈଠକ ନ୍ତଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି କୋଭିଡ୍ ନାଇଷ୍ଟିନ୍ର ପରିଚାଳନା ଓ ନିୟନ୍ତ୍ରଣ ରଣନୀତି ତଥା କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କଦ୍ୱାରା ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ବୈଠକରେ ବିସ୍ତୁତ ଆଲୋଚନା କରାଯାଇଛି

ଆଗାମୀ ଦିନରେ ଦେଶର ଆବଶ୍ୟକତା ଅନ୍ରଯାୟୀ ଏହି ଉପକରଣ ଏବେ ଉପଲହ୍ଧ ଅଛି ବୋଲି ବୈଠକରେ ମତପ୍ରକାଶ ପାଇଛି

ବାହାର ରାଜ୍ୟର ନିଜ ନିଜର ଭିଟାମାଟିକ୍ ଫେର୍ ଥିବା ଶ୍ରମିକ ଏବଂ ଦେଶ ବାହାର୍ତ ଆସ୍ତ୍ରଥିବା ଭାରତୀୟ ନାଗରିକମାନଙ୍କ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ଏହି ମନ୍ତ୍ରୀଗୋଷ୍ଠୀ ବୈଠକରେ ବୈଦେଶିକ ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍ଦୀପ୍ ସିଂହ ପୁରୀ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ

ରବିବାର ସକାଳ ସ୍ରଦ୍ଧା ଏହା କୋଚିରେ ପହଞ୍ଚବାର ଆଶା କରାଯାଉଛି 'ସମ୍ବଦ୍ର ସେତ୍ର' ଅଭିଯାନ ମାଧ୍ୟମରେ ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନର ଅଂଶସ୍ୱରୂପ ମାଳଦ୍ୱୀପରୁ ଦ୍ୱିତୀୟ ଦଫାରେ ଏହି ଲୋକମାନଙ୍କୁ ଅଶାଯାଉଛି

ଏହିସବ୍ ବ୍ୟକ୍ତିମାନଙ୍କର ସମସ୍ତ ସ୍ୱାସ୍ଥ୍ୟଗତ ଯାଞ୍ଚ ପରେ ସେମାନଙ୍କୁ ଜାହାକରେ ପ୍ରବେଶ କରିବାପାଇଁ ଅନୁମତି ଦିଆଯାଇଥିଲା ମାଲେରେ ଅବସ୍ଥିତ ଭାରତୀୟ ଉଚ୍ଚାୟକ୍ତ କହିଛନ୍ତି କେରଳ ବ୍ୟତୀତ ଦେଶର ଅନ୍ୟ ରାଜ୍ୟର ବାସିନ୍ଦାଙ୍କୁ ଏୟାର୍ ଇଣ୍ଡିଆ ବିମାନ ଯୋଗେ ନୂଆଦିଲ୍ଲୀ ବେଙ୍ଗାଲୁରୁ ମୁମ୍ବାଇ ଓ ଚେନ୍ନାଇ ଆଦି ସହରକ୍ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି

ରେଳବାଇ ଗତ ପହିଲାରୁ ଏହି ଟ୍ରେନ୍ଗୁଡ଼ିକ ଚଳାଚଳ ଆରମ୍ଭ କରିଛି ଏଗୁଡ଼ିକରେ ଘରୁଠାରୁ ଦୂରରେ ରହି କାର୍ଯ୍ୟ କରୁଥିବା ଶ୍ରମିକ ତୀର୍ଥଯାତ୍ରୀ ପର୍ଯ୍ୟଟକ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତିମାନେ ସେମାନଙ୍କର ନିଜନିଜର ଘରକୁ ଫେରୁଛନ୍ତି

ଏହି ଟ୍ରେନ୍ଗୁଡ଼ିକ ଆନ୍ଧ୍ରପ୍ରଦେଶ ଆସାମ ବିହାର ଛତିଶଗଡ଼ ଜାମ୍ମୁ ଓ କାଶ୍ମୀର ଝାଡ଼ଖଣ୍ଡ କର୍ଷ୍ଣାଟକ କେରଳ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଓଡ଼ିଶା ରାଜସ୍ଥାନ ତାମିଲନାଡ଼ୁ ଉତ୍ତରପ୍ରଦେଶ ଓ ପଣ୍ଢିମବଙ୍ଗ ଭଳି ରାଜ୍ୟଗୁଡ଼ିକୁ ଚଳାଚଳ କର୍ୁଛି